ଦଳ ନିର୍ବିଶେଷରେ ରାଜନୈତିକ ନେତାମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଓଡ଼ିଶାରେ ମୁଷଳ ଧାରାରେ ବର୍ଷା ହେଉଛି

ସ୍ୱଷମା ଲାଷ୍ଟ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଶେଷକୃତ୍ୟ ଲୋଦି କିମାଟୋରିୟମରେ ରାଷ୍ଟୀୟ ମର୍ଯ୍ୟଦା ସହ ଆଜି ସନ୍ଧ୍ୟାରେ ସମ୍ପନ୍ କରାଯାଇଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ରାଜନାଥ ସିଂହ ପ୍ରକାଶ ଜାଭଡେକର ବିଜେପିର ବୟଜ୍ୟୋଷ୍ଠ ନେତା ଏଲ୍କେ ଆଡଭାନୀ ବରିଷ୍ଠ କଂଗ୍ରେସ ନେତା ଗ୍ରଲାମନବୀ ଆଜାଦ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେଠାରେ ଉପସ୍ଥିତ ଥିଲେ ବିଭିନ୍ନ ରାଜ୍ୟର ରାଜ୍ୟପାଳମାନଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଶେଷକୃତ୍ୟ ସମ୍ପନ୍ନ ଉତ୍ସବରେ ଉପସ୍ଥିତ ଥିଲେ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଆଜି ସକାଳେ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ତାଙ୍କ ବାସଭବନକୁ ଯାଇ ମରଶରୀର ଉପରେ ପ୍ରଷ୍ପମାଲ୍ୟ ଅର୍ପଣ କରିଥିଲେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଶେଷ ଦର୍ଶନ କରିଥିଲେ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିସାରିଲା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମ୍ଭାଦିକମାନଙ୍କୁ କହିଛନ୍ତି ତାଙ୍କ ବିୟୋଗରେ ଖାଲି ବିଜେପି ନ୍ରହେଁ ଦେଶର ରାଜନୈତିକ ପରିଭାଷା ବଦଳି ଯାଇଛି ବିଜେପି ଅସ୍ଥାୟୀ ସଭାପତି ଜେପି ନଡ୍ଯା ବିଏସ୍ପି ମୁଖ୍ୟ ମାୟାବତୀ ବିଜେପି ସାଂସଦ ହେମାମାଳିନୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡି ଟିଏମ୍ସି ସାଂସଦ ଡେରେକ୍ ଓବ୍ରେନ୍ ମଧ୍ୟ ତାଙ୍କ ବାସଭବନକ୍ର ଯାଇ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଥିଲେ ନୋବେଲ ପ୍ରରସ୍କାର ବିଜେତା କେିଳାଶ ସତ୍ୟାର୍ଥୀ ଏବଂ ଯୋଗଗ୍ରର୍ତ ରାମଦେବ ମଧ୍ୟ ତାଙ୍କ ଶ୍ରଦ୍ଧାଞ୍ଚଳୀ ଜଣାଇଛନ୍ତି ଗତକାଲି ରାତିରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା

ସ୍ୱର୍ଗତ ସ୍ୱରାଜ କହିଥିଲେ ଜୀବନକାଳ ଭିତରେ ଆଜିର ଦିନକୁ ଦେଖିବା ପାଇଁ ସେ ଅପେକ୍ଷା କରିଥିଲେ ଏବଂ ଆଜି ସେହି ଦିନକ୍ ସେ ଦେଖିପାରି ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି ଆର୍ଏସ୍ ସୁଷମା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ରାଜ୍ୟସଭା ଆଜି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ

ଜଣେ ବିଚକ୍ଷଣ ବାଗୁୀ ବୋଲି ତାଙ୍କୁ ବର୍ଷ୍ଣନା କରି ଶ୍ରୀ ନାଇଡୁ କହିଛନ୍ତି ତାଙ୍କର ଅକାଳ ବିୟୋଗରେ ଦେଶ ଜଣେ ସମର୍ଥ ପ୍ରଶାସକ ସଫଳ ସାଂସଦ ଓ ଜନସାଧାରଣଙ୍କ ପ୍ରକୃତ ପ୍ରତିନିଧିଙ୍କୁ ହରାଇଲା ସ୍ୱର୍ଗତ ସ୍ୱରାଜ ରାଜ୍ୟସଭାରେ ତିନି ଥର ସଦସ୍ୟ ଥିଲେ ପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍କାର ସଦ୍ଗତି କାମନା କରାଯାଇଥିଲା ସ୍ପରାଜ ସ୍ୱର୍ଯ୍ୟ ପ୍ରକାଶ ପ୍ରସାରଭାରତୀ ଅଧ୍ୟକ୍ଷ ସ୍ୱର୍ଯ୍ୟ ପ୍ରକାଶ ସ୍ୱର୍ଗତ ସୁଷମା ସ୍ୱରାଜଙ୍କୁ ଜଣେ ବିଶିଷ୍ଟ ଗଣତନ୍ତ୍ରବାଦୀ ନେତା ବୋଲି ବର୍ଷନା କରିଛନ୍ତି ତାଙ୍କୁ ଶେଷ ଦର୍ଶନ ସାରି ଫେରିବା ପରେ ପ୍ରସାରଭାରତୀ ସହ ସାକ୍ଷାତକାର ବେଳେ ସେ କହିଛନ୍ତି ତାଙ୍କର ବିୟୋଗରେ ଏକ ବିରାଟ୍ ଶ୍ରନ୍ୟସ୍ଥାନ ସୃଷ୍ଟି ହୋଇଛି

ଗୁଜରାଟ ସରକାର ଆଜି ଦିନର ସବୁ କାର୍ଯ୍ୟକ୍ରମ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଆଜି ଗାନ୍ଧିନଗରଠାରେ ଆୟୋଜିତ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି ସୁଷମା ସୁଷମା ସ୍ୱରାଜଙ୍କ ବିୟୋଗରେ ବିଦେଶରୁ ମଧ୍ୟ ଶୋକବାର୍ତ୍ତା ଆମର ହସ୍ତଗତ ହୋଇଛି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଅତି ଦୁଃଖରେ ମ୍ରିୟମାଣ ହୋଇଥିବାର ଜଣାଇଛନ୍ତି ଲକ୍ଷନରୁ ଶୋକବାର୍ତ୍ତାରେ ଶେଖ୍ ହାସିନା କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଶୀର୍ଷରେ ପହଞ୍ଚାଇବା ଦିଗରେ ତାଙ୍କ ଅବଦାନକୁ ସବୁଦିନ ସେ ମନେ ରଖିବେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲି କହିଛନ୍ତି ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗରେ ଭାରତ ଓ ନେପାଳର ଅପ୍ରରଣୀୟ କ୍ଷତି ଘଟିଛି ଆମର କାଠମାଣ୍ଡୁ ସମ୍ଭାଦଦାତାଙ୍କୁ ସେ କହିଛନ୍ତି ସ୍ୱର୍ଗତ ସ୍ୱରାଜ ଜଣେ ବିଶ୍ୱାସ ଯୋଗ୍ୟ ଓ ନେପାଳର ଉତ୍ତମ ବନ୍ଧ ଥିଲେ

ଅର୍ଥନୀତିକୁ ତ୍ୱରାନ୍ନିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି

ରିଜର୍ଭ ବ୍ୟାଙ୍କ ଏହାର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଆଜି ଘୋଷଣା କରିଛି ଏଥରକୁ ମିଶାଇ ଚତୁର୍ଥଥର ପାଇଁ ମୁଦ୍ରାନୀତି କମିଟି ଏହି ହାରଗୁଡ଼ିକରେ ହ୍ରାସ କରିଛି ପୂର୍ବର ତିନିଥରର ମୁଦ୍ରାନୀତିରେ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ଶତକଡ଼ା ଶ୍ରନ୍ ଦଶମିକ ଦୁଇ ପାଞ୍ଚ ଭାଗ ଲେଖାଏଁ ହ୍ରାସ କରିଥିଲା ଆକ୍କିର ମୁଦ୍ରାନୀତି ସମୀକ୍ଷାରେ ଚଳିତ ଆର୍ଥିକବର୍ଷ ପାଇଁ କିଡିପି ଅଭିବୃଦ୍ଧି ହାରକୁ ଶତକଡ଼ା ସାତ ଭାଗରୁ ଶତକଡ଼ା ଛଅ ଦଶମିକ ନଅ ଭାଗକ୍ତ ଅଣାଯାଇଛି

ଏ ସଂକ୍ରାନ୍ତ ଗେଜେଟ୍ ବିଞ୍ଜପ୍ତି ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କାରି କରାଯାଇଛି

ସେଠାରେ ଶିଳ୍ପକାରଖାନା ଖୋଲାଯାଇ ପାରୁନଥିଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ମିଳୁପାରୁ ନଥିଲା ଏଥିଯୋଗୁଁ ରାଜ୍ୟର ଲୋକମାନେ ଚାକିରି ପାଇଁ ବାହାରକୁ ଯାଉଥିଲେ

ଏହି ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରାଯିବା ଦ୍ୱାରା ବର୍ତ୍ତମାନ ରାଜ୍ୟ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣର୍ତ ଉନ୍ନତି ପଥରେ ଆଗେଇ ଚାଲିବ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କର ବସବାସ ହେଲେ କାଶ୍ମୀରରେ ସନ୍ତାସବାଦ ବିପଦ ହ୍ରାସ ପାଇବ ବିକାଶ ହେଲେ ଏହା ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେବ

ମାଳଦ୍ୱୀପ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଆବଶ୍ୟକତା ଅନୁଯାୟୀ ଆଇନ୍ରେ ସଂଶୋଧନ କରିବା ପ୍ରତ୍ୟେକ ସାର୍ବଭୌମ୍ୟ ରାଷ୍ଟ୍ରର ଅଧିକାର ରହିଛି ବୋଲି ସେ ଦେଶ ବିଶ୍ୱାସ କରେ

ଯାହାକି ଗତ ପାଞ୍ଚ ବର୍ଷ ଭିତରେ ସର୍ବତମ ବୋଲି କୁହାଯାଉଛି ପୂର୍ବରୁ ସୁପ୍ରିମ୍କୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ ଉପରେ ବିନା ଆଲୋଚନାରେ ଲୋକସଭାକୁ ପଠାଇ ଦିଆଯାଇଥିଲା

ସୁପ୍ରିମ୍କୋର୍ଟରେ ବହୁଦିନରୁ ପଡ଼ି ରହିଥିବା ମାମଲା ଗୁଡ଼ିକର ଫଇସଲା ପାଇଁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ସକାଶେ ସୁପ୍ରିମ୍କୋର୍ଟ ପ୍ରସ୍ତାବ ଦେଇଥିଲେ

ପୂର୍ବରୁ ଏହି ବିଲ୍କୁ ଲୋକସଭାରୁ ପ୍ରତ୍ୟାହାର କରିନିଆଯାଇଥିଲା

ଓଡ଼ିଶା ରେନ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ବିଷ୍ଣୁପଦ ସେଠୀ କହିଛନ୍ତି ମୁଷଳ ଧାରାରେ ବର୍ଷା ଯୋଗୁଁ ମାଲକାନଗିରି ରାୟଗଡ଼ା କୋରାପୁଟ୍ କନ୍ଧମାଳ ଓ ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି ଆୟଦୋଳା ଷ୍ଟେସନ୍ରେ ଏକ ମାଲବାହି ଟ୍ରେନ୍ର ତିନୋଟି ୱାଗନ ଲାଇନ୍ଚ୍ୟୁତ ହୋଇଛି ଟ୍ରେନ୍ ଧାରଣାରେ ପାଣି ମାଡ଼ିଯାଇଥିବାରୁ ଅଧିକାଂଶ ଟ୍ରେନ୍ର ଚଳାଚଳକୁ ବାତିଲ କରାଯାଇଛି କିମ୍ବା ଅନ୍ୟ ରୁଟ୍ରେ ଚଳାଚଳ କରାଯାଉଛି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ କହିଛି ଉତ୍ତର ଓଡ଼ିଶା ଓ ପଣ୍ଢିମବଙ୍ଗ ଉପକୃଳ ଉତ୍ତର ପଣ୍ଢିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନିଭ୍ରତ ହୋଇଛି

ଏସ୍ସି ଅଯୋଧ୍ୟା ମଧ୍ୟସ୍ତା କରିଆରେ ଅଯୋଧ୍ୟା କମିବିବାଦର ସମାଧାନ ନ ହୋଇପାରିବାରୁ ସୁପ୍ରିମ୍କୋର୍ଟରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଦୈନନ୍ଦିନ ଶ୍ରଣାଣି ଆଜି ମଧ୍ୟ ଜାରି ରହିଛି ନିର୍ମୋହି ଆଖଡ଼ା ପକ୍ଷର୍ ବରିଷ୍ଠ ଓକିଲ ସ୍ତଶୀଲ ଜେନ୍ ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ଆଗରେ ଜବାବ ସ୍ରଆଲ୍ ଆରମ୍ଭ କରିଥିଲେ ଏହି ମାମଲାରେ ନିର୍ମୋହି ଆଖଡ଼ା ପକ୍ଷ ରହିଛି

ବିସ୍ଫୋରଣରେ ପ୍ରବଳ ଧ୍ୟଆଁ ଆକାଶରେ ବ୍ୟାପି ଯାଇଥିଲା ଆହତମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ଲୋକ ରହିଛନ୍ତି